ସେହିଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ

ଳୟରେ ଇ ଡାକ୍ତରଖାନା ପରିଚାଳନା ବ୍ୟବସ୍ଥା ଇ ଏଚ୍ଏମ୍ଏସ୍ କାର୍ଯ୍ୟକାରୀ ଲାଗି ଭିଭିମି ପ୍ରସ୍ଠୁତ ସହିତ ଏଥିପାଇଁ ଆବଶ୍ୟକ ପଡୁଥିବା ଅର୍ଥ ଓ ମାନବ ସମ୍ୟଳ ସଂକ୍ରାନ୍ଡରେ ଅବଗତ ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତୀ ନବ କିଶୋର ଦାସ କହିଛନ୍ତି

ଳୟରେ ଏହା କାର୍ଯ୍ୟକାରୀ ହେବ ସେଥିଲାଗି ନିର୍ଦ୍ଦେଶ ଦେଇଛନ୍ତି

ଏହି ବ୍ୟବସ୍ଗା ମାଧ୍ଧମରେ ରୋଗୀମାନେ ବିଶେଷ ଉପକୁତ ହେଉଛନ୍ତି ଏହି ଯୋଜନାରେ ରୋଗୀମାନଙ୍କର ସମସ୍ତ ସ୍ଟଚନା ଇଲେକଟ୍ରୋନିକ ବ୍ୟବସ୍କାରେ ରହିବ

କରିପାରିବେ

ମୃତ ଛାତ୍ରଙ୍କ ନାମ ଚିନ୍କୟ ସାହୁ

ଜଶକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବାବେଳେ ଅନ୍ୟ ଜଶେ ନିଖୋଜ ହୋଇଯାଇଥିଲେ

ଦୀର୍ଘ ଛ ମାସ ପରେ ହୁଖି ଗୁଡିକ ଖୋଲାଯାଇଛି ଆକି ସକାଳୁ ହୁଣ୍ତି ଖୋଲାଯିବା ପରେ ଟଙ୍ଙା ଗଣତି ପାଇଁ ଆକ୍ରବ୍ୟାଙ୍ଙକ୍ ଦାୟିତ୍ୱ ଦିଆଯାଇଥିଲା

ଆକି ଏସପି ସାରା ଶର୍ମା ଏହି ଥାନାକୁ ଉଦ୍ଘାଟନ କରିଛନ୍ତି

ଏସପି ସାରା ଶର୍ମା କହିଥିଲେ

ପ୍ରବଳ ଗରମ ଏବଂ ଗୁଳୁଗୁଳି ଯୋଗୁଁ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିଛନ୍ତି

ଏହା ସହିତ କାଳ ବୈଶାଖୀ ହେବାର ପୂର୍ବାନୁମାନ କରାଯାଇଛି